ରେଳବାଇ ପକ୍ଷରୁ ମଧ୍ୟ ଏଥିଲାଗି ଦୁର୍ଘଟଣା ରିଲିଫ୍ ଟ୍ରେନ୍ ଏବଂ ମେଡିକାଲ୍ ରିଲିଫ୍ ଭ୍ୟାନ୍ ସମେତ ସମସ୍ତ ପ୍ରକାର ଜରୁରୀକାଳୀନ ବ୍ୟବସ୍ଥାକୁ ପ୍ରସ୍ତୁତ ରଖାଯାଇଛି

ଏହି ବାତ୍ୟା ଆସନ୍ତାକାଲି ଭୋର ସମୟରେ ଭାବନଗର ଜିଲ୍ଲାର ମହୁବା ଓ ପୋର ବନ୍ଦର ମଧ୍ୟରେ ଗୁଜରାଟ ଉପକୂଳ ଅତିକ୍ରମ କରିବ

ମହାରାଷ୍ଟ୍ର ଏବଂ ଗୁଜରାଟ ଉପକୂଳ ସମେତ ରାଜସ୍ଥାନର କେନ୍ଦ୍ର ଓ ଦକ୍ଷିଣାଞ୍ଚଳ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି ଏହି ସମୟ ମଧ୍ୟରେ ପୂର୍ବ କେନ୍ଦ୍ରୀୟ ଓ ଉତ୍ତରପୂର୍ବ ଆରବ ସାଗର ଏବଂ ଗୁଜରାଟ ଡାମନ ଡିଉ ଦାଦ୍ରା ଓ ନଗର ହାବେଳୀ ଉପକୂଳ ଅଞ୍ଚଳକୁ ଧୀବରମାନଙ୍କ ପ୍ରବେଶ ଓ ମାଛଧରାକୁ ସଂପୂର୍ଣ୍ଣ ବନ୍ଦ କରାଯାଇଛି ଯେଉଁମାନେ ମାଛ ଧରିବାକୁ ସମୁଦ୍ର ମଧ୍ୟକୁ ଯାଇଛନ୍ତି ସେମାନେ ଫେରିଆସିବାକୁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ବାତ୍ୟା ପ୍ରଭାବରେ ଆଜି ସାରା ରାତି କୋଙ୍କଣ ଅଞ୍ଚଳରେ ପବନ ବହିବା ସହ ପ୍ରବଳ ବର୍ଷା ହେବ ଏଥିଲାଗି ସେଠାରେ ଅରେଞ୍ଜ ଆଲଟ୍ ଜାରି କରାଯାଇଥିବା ବେଳେ ରାଏଗଡ଼ ଜିଲ୍ଲା ଲାଗି ରେଡ୍ ଆଲଟ୍ ଜାରି କରାଯାଇଛି

ଏହାର ପ୍ରଭାବରେ ସେଠାରେ ଅନେକ ଗୁଡ଼ିଏ ଗଛ ଉପୁଡ଼ି ପଡ଼ି ରାସ୍ତାରେ ପଡ଼ିଛି ସେହିଭଳି ବିଭିନ୍ନ ରେଳ ଷ୍ଟେସନ୍ରେ ପାଣି ପସିଯିବା ଯୋଗୁଁ ଲୋକାଲ୍ ଟ୍ରେନ୍ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି ତେବେ କେନ୍ଦ୍ରୀୟ ରେଳବାଇର ଉଦ୍ୟମ ଯୋଗୁଁ ବର୍ତ୍ତମାନ କେତେକ ସ୍ଥାନରେ ରେଳ ଚଳାଚଳ ସ୍ୱଭାବିକ ହୋଇଥିବା ଜଣାପଡ଼ିଛି ଇତିମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ମୁମ୍ବାଇର ମୁନିସ୍ପାଲ୍ କମିଶନରଙ୍କ ସହିତ ଏହି ଘର୍ଷ୍ଣିଝଡ଼ ଜନିତ ସ୍ଥିତିର ସମୀକ୍ଷା କରିଛନ୍ତି ଏହି ସମୟରେ ବିଭିନ୍ନ କୋଭିଡ୍ ହସ୍କିଟାଲ୍ରେ ଚିକିହାଧୀନ ଥିବା ସଂକ୍ରମିତମାନଙ୍କର ଚିକିହା ବ୍ୟବସ୍ଥାରେ ଯେଭଳି କୌଣସି ବାଧା ସୃଷ୍ଟି ନ ହୁଏ ସେଥିପ୍ରତି ଦୃଷ୍ଟି ରଖି ପଦକ୍ଷେପ ନେବା ଲାଗି ମୁଖ୍ୟମନ୍ତ୍ରୀ ବରିଷ୍ଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ତକ୍ତେ ରାଜନାଥ ସିଂହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସାମୁଦ୍ରିକ ଝଡ଼ ତକ୍ତେର ମୁକାବିଲା ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଏଥିସହିତ ଏହି ଘୂର୍ଣ୍ଣିଝଡ଼ ଯୋଗୁଁ ଉପୁଜିବାକୁ ଥିବା ପ୍ରତିକୂଳ ପରିସ୍ଥିତିର ନିୟନ୍ତ୍ରଣ କରିବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ସ୍ଥାନୀୟ ପ୍ରଶାସନକୁ କି ପ୍ରକାର ସହାୟତା ପ୍ରଦାନ କରାଯିବ ସେ ସମ୍ପର୍କରେ ମଧ୍ୟ ଏହି ସମୀକ୍ଷା ବୈଠକରେ ଆଲୋଚନା କରାଯାଇଛି

ସେହିଭଳି ପ୍ରଭାବିତ ଅଞ୍ଚଳରେ ତିନୋଟି ଜାହାକ ତଲୱା ତର୍କାସ୍ ଓ ତବାର୍କୁ ସମସ୍ତ ପ୍ରକାର ରିଲିଫ୍ ତଥା ଔଷଧ ସାମଗ୍ରୀ ସହ ସଜାଗ ରଖାଯାଇଛି ଏହାଛଡ଼ା ନୌବାହିନୀ ପକ୍ଷରୁ ମସ୍ୟଜୀବୀମାନଙ୍କୁ ନିରନ୍ତର ସାମୁଦ୍ରିକ ଝଡ଼ ଜନିତ ସତର୍କ ସୂଚନା ମଧ୍ୟ ପ୍ରଦାନ କରାଯାଉଛି

ଏହାଛଡ଼ା ଭାରତୀୟ ବାୟୁସେନାର ବିମାନ ଯୋଗେ ଏନ୍ଡିଆର୍ଏଫ୍ ଦଳକୁ ଅହମ୍ମଦାବାଦରେ ପହଞ୍ଚାଯାଇଛି ବୋଲି ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଅବଗତ କରାଯାଇଛି ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ଲାଗି ସ୍ଥାନୀୟ ପ୍ରଶାସନକୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବା ଲାଗି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ତିନିବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି ଏହି ସମୀକ୍ଷା ବୈଠକରେ ଚିଫ୍ ଅଫ୍ ଡିଫେନ୍ନ ଷ୍ଟାଫ୍ ଜେନେରାଲ୍ ବିପିନ୍ ରାଓ୍ୱତ୍ ପ୍ରତିରକ୍ଷା ସଚିବ ଡକୁର ଅଜୟ କୁମାର ନୌବାହିନୀ ମୁଖ୍ୟ ଆଡମିରାଲ୍ କରମବୀର ସିଂହ ବାୟୁସେନା ମୁଖ୍ୟ ଏୟାର୍ ମାର୍ଶାଲ୍ ଆର୍କେଏସ୍ ଭଦୋରିଆ ଏବଂ ସ୍କୁଳସେନା ମୁଖ୍ୟ ଏମ୍ଏମ୍ ନରବଣେଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ

ସମ୍ଭାବ୍ୟ ପ୍ରତିକୃଳ ପରିସ୍ଥିତିର ମୁକାବିଲା କରିବା ଲାଗି ରେଳବାଇ ପକ୍ଷରୁ ଦୁର୍ଘଟଣା ରିଲିଫ୍ ଟ୍ରେନ୍ ଏବଂ ମେଡିକାଲ୍ ରିଲିଫ୍ ଭ୍ୟାନ୍ ସମେତ ସମସ୍ତ ପ୍ରକାର ଜରୁରୀକାଳୀନ ବ୍ୟବସ୍ଥାକୁ ପ୍ରସ୍ତୁତ ରଖାଯାଇଛି ରେଳବାଇର ବିଭିନ୍ନ ଜୋନାଲ୍ ଓ ଡିଭିଜନାଲ୍ କଷ୍ଟ୍ରୋଲ୍ରୁମ୍ ପକ୍ଷରୁ ଭାରତୀୟ ପାଣିପାଗ ବିଭାଗ ସହିତ ଏ ସମ୍ପର୍କରେ ଯୋଗାଯୋଗ ସ୍ଥାପନ କରାଯିବା ସହିତ ପରିସ୍ଥିତି ପ୍ରତି ତୀକ୍ଷ୍ମ ଦୂଷ୍ଟି ରଖାଯାଇଛି ପ୍ରବଳ ବର୍ଷା ଓ ପବନକୁ ଦୂଷ୍ଟିରେ ରଖି ରେଳବାଇ ପକ୍ଷରୁ ପ୍ରଭାବିତ ରାଜ୍ୟ ଗୁଡ଼ିକରେ କେତେକ ଦୂରଗାମୀ ତଥା ସ୍ୱଚ୍ଚ ଦୂରତା ବିଶିଷ୍ଟ ପାସେଞ୍ଜର ଟ୍ରେନ୍ ଗୁଡ଼ିକୁ ସାମୟିକ ଭାବେ ବାତିଲ କରାଯାଇଛି ଅନ୍ୟ ପକ୍ଷରେ ରେଳବାଇ ପକ୍ଷରୁ ଏକ ବିପର୍ଯ୍ୟୟ ପରିଚାଳନା ସେଲ୍ ମଧ୍ୟ ଖୋଲା ଯାଇଛି ପ୍ରତିକୂଳ ପରିସ୍ଥିତି ସୁଧୁରିବା ପରେ ଯଥାଶୀଘ୍ର ସମ୍ଭବ ସମ୍ପୂକ୍ତ ଅଞ୍ଚଳରେ ସୁରକ୍ଷିତ ଭାବେ ରେଳ ଚଳାଚଳ କରାଇବା ଲାଗି ରେଳବାଇ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି

ସେହି ରାଜ୍ୟ ଗୁଡ଼ିକ ହେଲା ମହାରାଷ୍ଟ୍ର କର୍ଣ୍ଣାଟକ ଛତିଶଗଡ଼ ଦିଲ୍ଲୀ ତାମିଲନାଡୁ ଉତ୍ତରପ୍ରଦେଶ ପଞ୍ଜାବ ମଧ୍ୟପ୍ରଦେଶ ଗୁଜରାଟ ଓ କେରଳ

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକୁର ହର୍ଷବର୍ଦ୍ଧନ ପ୍ରଥମ ପର୍ଯ୍ୟାୟରେ ଏହି ଔଷଧ ବଣ୍ଟନ କରିଛନ୍ତି ଏଥିପାଇଁ ଶ୍ରୀ ସିଂ ଡିଆରଡିଓର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି

କୋଭିଡ ମୁକାବିଲା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କର୍ଛନ୍ତି ବୋଲି ସେ କହିଛନ୍ତି ଦେଶରେ ଅତ୍ୟାବଶ୍ୟକ ଔଷଧ ସାମଗ୍ରୀ ଅକ୍ରିଜେନ ଓ ଶଯ୍ୟାର କୌଣସି ଅଭାବ ନାହିଁ ବୋଲି ଶ୍ରୀ ସିଂ କହିଛନ୍ତି କୋଭିଡ ନାଇଷ୍ଟିନ୍ ମହାମାରୀ ସମୟରେ ସେନାବାହିନୀ ଆବଶ୍ୟକ ସେବା ଯୋଗାଇଦେବା ପାଇଁ କ୍ରମାଗତ ଭାବେ ପ୍ରୟାସ ଚଳାଇଛନ୍ତି ବୋଲି ଶ୍ରୀ ସିଂ କହିଚ୍ଛନ୍ତି ଏହି ଅବସରରେ ଡକୁର ହର୍ଷବର୍ଦ୍ଧନ ଡିଆର୍ଡିଓର ବୈଜ୍ଞାନିକ ଏବଂ ଡକ୍ଟର ରେଡି ଲ୍ୟାବ୍କୁ ଏହି ଔଷଧ ପ୍ରସ୍ତୁତ କରିବା ନେଇ ଧନ୍ୟବାଦ ଜଣାଇଛନ୍ତି ବୈଜ୍ଞାନିକମାନଙ୍କର ଗୋଟିଏ ବର୍ଷର କଠିନ ପରିଶ୍ରମ ଦ୍ୱାରା ଏହି ଔଷଧ ପ୍ରସ୍ତୁତ ହୋଇପାରିଛି